ଜିଲ୍ଲାର କାହାକୁ ଖୋର୍ବ୍ଧା ଯିବାକୁ ଅନୁମତି ମିଳିବ ନାହି

କୌଶସି ଦୁଇ ଚକିଆ କିମ୍ସା ଚାରିଚକିଆ ଗାଡିକୁ ଯିବାକୁ ଅନୁମତି ଦିଆଯାଉନାହିଁ ଏପରିକି ରୋଗୀ ମାନଙ୍କୁ ମଧ୍ଧ ଯିବା ଆସିବାକୁ ସୁଯୋଗ ଦିଆଯାଉନାହି କେବଳ ଜିଲ୍ଲା ମୁଖ୍ୟ ଚିକିସାଧକାରୀ ସିଡ଼ିଏମଓଙ୍କ ଅନୁମତି ପତ୍ର ଥିଲେ ସମ୍ମକ୍ତ ରୋଗୀ ଓ ଗାଡିକ୍ ଯାତାୟାତର ସ୍ବିଧା ମିଳିବ

ସୁନାମୁହିଁ ଦଶପଲ୍ଲାର ସାକେଶି ଦେଇ ଗଞ୍ଠାମ ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗୁଡ଼ିକୁ ସିଲ କରିଦିଆଯାଇଛି

ଆସନ୍ତା ଶୁକ୍ରବାର ଶନିବାର ଓ ରବିବାର ସଟ୍ଡାଉନ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି

ସେହିଭଳି କୋରାପୁଟ ଜିଲ୍ଲା ପ୍ରଶାସନ ବୋରିଗୁଞ୍ନା ସଦର ବ୍ଲକ ଅଅଳକୁ ଆଜିଠାରୁ ରବିବାର ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କରିଛି

ହସ୍ପିଟାଲରେ କେବଳ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଛି

ବଡବିଲ ରେଞ୍ ଚୋରମାଳଦା ଗାଁ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଙଲରେ ଆଜି ଏକ ହାତୀର ମୃତଦେହ ଠାବ ହୋଇଛି